ଆକି ପଦ୍କପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି

ସେହିପରି କଂଗ୍ରେସର ଦିଲ୍ଲୀପ ପଣ୍ଢା ମଧ ଦଳୀୟ କର୍ମୀଙ୍କ ଗହଶରେ ଯାଇ ନାମାଙ୍କନପତ୍ର ଦାଖଲ କରିଛନ୍ତି

ଏପରିକି ବିଭିନ୍ନ ସ୍ଥାନରୁ ଅନେକ ଦଲାଲଙ୍କୁ ଗିରଫ କରାଯାଇଛି

ଯାହା ଉଭୟ କଳ ସ୍ଚଳ ଏବଂ ଆକାଶ ମାର୍ଗରେ ବ୍ୟବହାର କରାଯାଇପାରିବ ଭାରତ ଏବଂ ଋଣ ଏହି ମିଶାଇଲକୁ ହାଇପରସୋନିକ୍ ଗତିରେ ଉଡାଇବା ପାଇଁ କାମ କରୁଛନ୍ତି

ବ୍ରହ୍କୋସ୍ କମ୍ ଦୂରତା ବିଶିଷ୍ ରାମଜେଟ୍ ଇଞିନ୍ଯୁକ୍ତ ସପରସୋନିକ୍ କ୍ରୁଜ୍ ମିଶାଇଲ ଏହାକୁ ବୁଡାଜାହାଜ ସାହାଯ୍ୟରେ ମଧ ଜଳପଥରେ ବ୍ୟବହାର କରାଯାଇପାରିବ ବ୍ରହ୍କୋସ୍ ମିଶାଇଲର ନାମ ଭାରତର ବ୍ରହ୍କପୁତ୍ର ଏବଂ ଋଷର ମସ୍କଓ୍ୱା ନଦୀ ନାମରେ ନାମିତ କରାଯାଇଛି ଏହି ସପରସୋନିକ୍ କୁଜ୍ ମିଶାଇଲର ଗତି ଧ୍ୱନିର ଗତିଠାରୁ ତିନିଗୁଣା ଅଧ୍କ

ଏହି ସମୟରେ ଜିଝାରପୁର ନିକଟରେ ଟ୍ରେନ୍ଟି ଲାଇନ୍ଚ୍ୟୁତ ହୋଇଥିଲା

ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି ଘଟଣା ପରେ ଏହି ଲାଇନ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି ରେଳ କର୍ମଚାରୀ ପହଞ୍ ଘଟଣାର ତଦନ୍ତ କର୍ବଛନ୍ତି ପାଣିପାଗ ସାରା ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି

ଡେଙ୍ଗୁ ନିୟନ୍ତଶ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ ପଦକ୍ଷେପ ନିଆଯାଇଥିବା କୁହାଯାଇଛି